ପିଏମ୍ ଚିତ୍ରକୁଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉଉପ୍ରଦେଶର ଚିତ୍ରକୁଟଠାରେ ବୁନ୍ଦେଲଖଣ୍ଡ ଏକ୍ଟପ୍ରେସ୍ ଓ୍ବେ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କିଶାନ କ୍ରେଡିଟ୍କାର୍ଡଗୁଡ଼ିକୁ ହିତାଧିକାରୀମାନଙ୍କୁ ବର୍ଷନ କରିବେ ପ୍ରେସିଡେଣ୍ଟ ସାଇନୁ ଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ବିଜ୍ଞାନକୁ ଲୋକମାନଙ୍କର ବିକାଶ ଓ ମଙ୍ଗଳ ପାଇଁ ବ୍ୟବହାର କରାଯିବା ଉଚିତ୍ ଆଜି ନୂଆଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ବିଜ୍ଞାନ ଗବେଷଣାର ସୁଫଳ ଯେତେବେଳେ ସମାଜର ତଳ ସ୍ତରର ଲୋକ ଯୁବପୀଢ଼ି ମହିଳା ଓ ସାମାଜିକ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ପାଖରେ ପହଞ୍ଚିବ ସେତେବେଳେ ଯାଇଁ ଏହା ସଫଳ ହେବ ଶ୍ରୀ କୋବିନ୍ଦ ଦେଶରେ ବିଜ୍ଞାନର ଉନ୍ନତି ପ୍ରତି ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି କହିଛନ୍ତି ସ୍ୱାଧୀନତା ପରଠାରୁ ଭାରତ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଆସୁଛି ଓ ଭାରତୀୟ ସମ୍ଭିଧାନରେ ଏହା ଏକ ମୌଳିକ କର୍ତ୍ତବ୍ୟ ଭାବେ ସ୍ଥାନ ପାଇଛି ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସର ଶୀର୍ଷକ 'ବିଜ୍ଞାନରେ ମହିଳା' ରଖାଯାଇଛି ରାଷ୍ଟ୍ରପତି କହିଛନ୍ତି ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବାକୁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ସେ ବୃଦ୍ଧି କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ଭାରତର ଗବେଷଣା ଓ ବିକାଶ କ୍ଷେତ୍ରରେ ଯଥେଷ୍ଟ ସଂଖ୍ୟକ ମହିଳା ନଥିବା ସତ୍ତ୍ୱେ ଭାରତ ମହିଳା ବୈଜ୍ଞାନିକମାନଙ୍କୁ ସର୍ବଦା ଉହାହିତ କରି ଆସ୍କଚ୍ଚି ଏହି ଅବସରରେ ଉଦ୍ବୋଧନ ଦେଇ ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରୀ ଡକ୍କର ହବର୍ଷବର୍ଦ୍ଧନ ବିଭିନ୍ନ କ୍ଷେତ୍ରରେ ଉପ୍ରକ୍ରଥିବା ସମସ୍ୟାଗ୍ରଡ଼ିକର ସମାଧାନରେ ସହାୟତା କରିବାକୃ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଯୁବ ବୈଜ୍ଞାନିକମାନଙ୍କୁ ପ୍ରୋହାହିତ କରିବା ପାଇଁ ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରଣାଳୟ ଅନେକ ଯୋଜନା ଆରମ୍ଭ କରିଛି ପିଏମ୍ ସାଇନ୍ସ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ ଗବେଷଣା ଓ ନବୀକରଣର ଏକ ଉତ୍ତମ ବାତାବରଣ ସୂଷ୍ଟି କରିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଜାତୀୟ ବିଜ୍ଞାନ ଦିବସ ଅବସରରେ ଦେଇଥିବା ବାର୍ଭାରେ ସେ କହିଛନ୍ତି ଭାରତୀୟ ବୈଜ୍ଞାନିକମାନଙ୍କର ପ୍ରତିଭା ଓ ଦକ୍ଷତାକୃ ଅଭିବାଦନ କରିବାକୁ ଏହା ହେଉଛି ପ୍ରକୃଷ୍ଟ ସମୟ ସେ କହିଛନ୍ତି ବୈଜ୍ଞାନିକମାନଙ୍କର ନୂଆ ନୂଆ ଉଭାବନ ପାଇଁ ଇଚ୍ଛା ଶକ୍ତି ଓ ଗବେଷଣାରୁ ଉଭୟ ଭାରତ ଓ ବିଶ୍ୱ ଉପକୃତ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ତାଙ୍କର ଅଭିନନ୍ଦନ ବାର୍ତ୍ତାରେ ବିଜ୍ଞାନ ଓ ବୈଷୟିକଜ୍ଞାନକୁ ଲୋକମାନଙ୍କର ଜୀବନକୁ ଅଧିକ ସୁଖମୟ କରିବା ପାଇଁ ବ୍ୟବହାର କରିବା ଲାଗି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ବୈଜ୍ଞାନିକମାନଙ୍କ ଦ୍ୱାରା ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ମାନବଜାତିର କଲ୍ୟାଣ ସମ୍ଭବ ହୋଇଛି ଆଜି ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି

ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମଗ୍ର ବିଶ୍ୱ ସନ୍ତାସବାଦ ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରୁଛି ସେ କହିଛନ୍ତି ବିଶ୍ୱ ଶାନ୍ତି ପାଇଁ ପାକିସ୍ତାନ ଭଳି ଦେଶଗୁଡ଼ିକ ବିରୁଦ୍ଧରେ ଭାରତକୁ ବିଶ୍ୱର ବହୁ ବଡ଼ବଡ଼ ଦେଶ ସମର୍ଥନ କରୁଛନ୍ତି ନୂଆଦିଲ୍ଲୀରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ସିଂହ କହିଛନ୍ତି ପାକିସ୍ତାନ ଉପରେ ସାମୁହିକ କ୍ଟନୈତିକ ଚାପର ଫଳ ଦେଖିବାକୁ ମିଳିଛି ସେ କହିଛନ୍ତି ବାଲାକୋଟ୍ ବିମାନ ଆକ୍ରମଣ କରିଆରେ ସୀମାନ୍ତରେ ସନ୍ତାସବାଦୀ ମୌଳିକ ଡାଞ୍ଚାଗୁଡ଼ିକୁ ଭାରତ ରହିବାକୁ ଦେବ ନାହିଁ କିମ୍ବା ସୀମା ଅଞ୍ଚଳକୁ ସନ୍ତାସବାଦୀମାନଙ୍କର ଆଡାସ୍ଥଳୀ ହେବାକୁ ଦେବ ନାହିଁ ବୋଲି ସ୍ୱଷ୍ଟ ସନ୍ଦେଶ ଦେଇଛି ଏହି ଅବସରରେ ଉଦ୍ବୋଧନ ଦେଇ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାଓ୍ୱତ୍ କହିଛନ୍ତି ଯବାନମାନଙ୍କୁ ତାଲିମ ଓ ଉପଯୁକ୍ତ ଉସାହ ମାଧ୍ୟମରେ ଦେଶର ପ୍ରତିରୋଧ ଶକ୍ତି ବୃଦ୍ଧି କରାଯାଇ ପାରିବ ବିମାନବାହିନୀ ମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭଦୁରିଆ କହିଛନ୍ତି ରାଫେଲ୍ ଯୁଦ୍ଧ ବିମାନକୁ ବିମାନ ବାହିନୀରେ ସାମିଲ କରାଯାଇ ଖୁବ୍ ଶୀଘ୍ର ବିମାନ ବାହିନୀର ଦକ୍ଷତା ବୃଦ୍ଧି କରାଯିବ ଇଣ୍ଡିଆ ପାକ୍ ସନ୍ତାସବାଦୀ ସଂଗଠନଗୁଡ଼ିକୁ ସାହାଯ୍ୟ ସମର୍ଥନ ବନ୍ଦ କରି ନିଜ ଦେଶର ଜନସାଧାରଣ ବିଶେଷ କରି ଧାର୍ମିକ ସଂଖ୍ୟାଲଘୁମାନଙ୍କର ମଙ୍ଗଳ ଦିଗରେ କାର୍ଯ୍ୟ କରିବାକୁ ଭାରତ ପାକିସ୍ତାନକୁ ପରାମର୍ଶ ଦେଇଛି

ପାକିସ୍ତାନ ସେହି ଅଧିବେଶନରେ ନାଗରିକ ସଂଶୋଧନ ଆଇନ୍ ଓ କାଶ୍ମୀର ପ୍ରସଙ୍ଗ ଉତ୍ସାପନ କରିଥିଲା ଜାନ୍ମୁ କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଫେରୁଛି ବୋଲି ଭାରତ ପରିଷଦରେ ଜଣାଇଛି ପାକିସ୍ତାନ ଦ୍ୱାରା ପ୍ରବଳ ଉତ୍ତେଜନା ସ୍ନିଷ୍ଟିକାରୀ ପଦକ୍ଷେପ ଗ୍ରହଣ ସତ୍ତ୍ୱେ ସେଠାରେ ସ୍ୱାଭାବିକ ପରିସ୍ଥିତି ଫେର୍ ଥିବାର ଭାରତ କହିଛି

ଜଣେ ପୁଲିସ୍ ଅଫିସର କହିଛନ୍ତି ଦଙ୍ଗାଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପୁଲିସ ଯବାନମାନେ ପହରା ଦେଉଛନ୍ତି ଓ ଦୁର୍ବର୍ତ୍ତମାନଙ୍କ ଉପରେ କଡ଼ା ନଜର ରଖାଯାଇଛି

ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମନରୁ ଭୟ ଦୂର କରିବା ପାଇଁ ପୁଲିସ୍ ଶାନ୍ତି କମିଟି ବୈଠକମାନ କର୍ ଛି ଏଲ୍ଜି ଭିଜିଟ୍ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଦିଲ୍ଲୀର ହିଂସାଗ୍ରସ୍ତ ଉତ୍ତରପୂର୍ବାଞ୍ଚଳକ୍ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ସେ ସ୍ଥାନୀୟ ଲୋକମାନଙ୍କୁ ଭେଟି ଶାନ୍ତି ଓ ସଦ୍ଭାବନା ବଜାୟ ରଖିବାକୁ ନିବେଦନ କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଥିଲେ ଆନ୍ତଃରାଜ୍ୟ ଜଳ ସମସ୍ୟା ବିଦ୍ୟୁତ୍ ସରବରାହ କଲାଇନ୍ କୋଇଲାଖଣିଗୁଡ଼ିକର କାର୍ଯ୍ୟକାରୀତା ଉପରେ ଲାଭାଂଶ ରେଳ ପ୍ରକଚ୍ଚଗୁଡ଼ିକ ପାଇଁ କମି ଓ ଜଙ୍ଗଲ ସଂକ୍ରାନ୍ତ ଅନୁମତି ଘ୍ନଶ୍ୟ ଅପରାଧଗୁଡ଼ିକର ତଦନ୍ତ ଦେଶର ସୀମାନ୍ତ ଇଲାକାରେ ଗୋରୁଗାଇଗୁଡ଼ିକର ଚୋରା କାରବାର ଦୂରଦୂରାନ୍ତ ଅଞ୍ଚଳରେ ଟେଲି ଯୋଗାଯୋଗ ଓ ବ୍ୟାଙ୍କିଙ୍ଗ୍ ମୌଳିକ ଡାଞ୍ଚାର ଅଭାବ ପେଟ୍ରୋଲିୟମ୍ ପ୍ରକଳ୍ପ ଓ କେନ୍ଦ୍ରରରୁ ସଂଗୃହିତ ରାଜସ୍ୱର ବଣ୍ଟନ ଡାଞ୍ଚା ସମେତ ଅନେକ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଛି ବୈଠକରେ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଦୃଷ୍ଟି ଦିଆଯିବା ରାଜ୍ୟର ମର୍ଯ୍ୟଦା ପ୍ରଦାନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ବହୁ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବାର ସେ ଦର୍ଶାଇଥିଲେ ଶ୍ରୀ ପଟ୍ଟନାୟକ ପୂର୍ବ କୋନାଲ ପରିଷଦ ବୈଠକର ଉପାଧ୍ୟକ୍ଷ ଅଛନ୍ତି ଶ୍ରୀ ପଟ୍ଟନାୟକ ବୈଠକ ସମୟରେ ବ୍ୟାଙ୍କିଙ୍ଗ୍ ଅଧିକ ଟେଲି ଯୋଗାଯୋଗ ସୁବିଧା ଓ କୋଇଲା ଲାଭାଂଶ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଅଂଶଗ୍ରହଣ କରିଥିବା ବେଳେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାମ ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ବୈଠକରେ ପ୍ରତିନିଧିତ୍ୱ କରିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଭ୍ରବନେଶ୍ୱରର କନତା ମଇଦାନଠାରେ ନାଗରିକ ସଂଶୋଧନ ଆଇନ୍ ସପକ୍ଷରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ସେ କହିଛନ୍ତି ବିରୋଧୀ ଦଳମାନେ ଲୋକମାନଙ୍କୁ ବିଭ୍ରାନ୍ତ କର୍ତ୍ଛନ୍ତି ଭୂବନେଶ୍ୱରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସିଏଏ ଦ୍ୱାରା ସଂଖ୍ୟାଲଘ୍ର କିମ୍ବା ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କର ନାଗରିକତ୍ୱ ସେମାନଙ୍କଠାରୁ ପ୍ରତ୍ୟାହାର କରିନିଆଯିବ ନାହିଁ ସେ କହିଛନ୍ତି ଏହା ନାଗରିକତ୍ୱ ପ୍ରଦାନ ପାଇଁ ଏକ ଆଇନ୍ ଶ୍ରୀ ଶାହା କହିଛନ୍ତି ଏଭଳି ଭ୍ରଲ ଖବର ପ୍ରଚାର ବନ୍ଦ ହେବା ଆବଶ୍ୟକ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିଜେପି ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଚ୍ଛନ୍ତି

ତାର ମୃତ୍ୟୁଦଣ୍ଡାଦେଶକୁ ଆକୀବନ କାରାଦଣ୍ଡାଦେଶରେ ରୂପାନ୍ତରିତ କରାଯିବା ପାଇଁ ସେ ନିବେଦନ କରିଛି ଦୋଷୀ ବ୍ୟକ୍ତିମାନଙ୍କୁ ଫାଶି ଦେବା ପାଇଁ କାରି କରାଯାଇଥିବା କଳା ପରୱାନା ଉପରେ ସ୍ଥଗିତା ଦେଶ ଲାଗୁ କରାଯିବାକୁ ମଧ୍ୟ ସେ କୋର୍ଟ୍ରେ ନିବେଦନ କରିଛି